ଶ୍ରୀଲଙ୍କାରେ ନ୍ତଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି

ଡିମନିଟାଇଜେସନ୍ ଜେଟ୍ଲୀ ଅର୍ଥମନ୍ତ୍ରୀ ଅରୁଣ୍ ଜେଟ୍ଲୀ କହିଚ୍ଚନ୍ତି ଭାରତୀୟ ଅର୍ଥନୀତିକୁ ସୁବ୍ୟବସ୍ଥିତ କରିବାପାଇଁ ସରକାର ନେଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ବିମୁଦ୍ରାୟନ ଅନ୍ୟତମ ସେ କହିଛନ୍ତି ଅର୍ଥନୀତିର ସୁଫଳ ଯେପରି ଗରିବ ଲୋକମାନଙ୍କ ନିକଟରେ ପହଞ୍ଚବ ତାହା ନିର୍ଣ୍ଣିତ କରିବାଲାଗି ସମସ୍ତଙ୍କୁ ଆର୍ଥିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ସଂକ୍ରାନ୍ତ ନିଷ୍ପଭି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ବିମୁଦ୍ରାୟନର ଦ୍ୱିତୀୟ ବାର୍ଷିକୀ ପ୍ରରଣ ଅବସରରେ ଫେସ୍ବୁକ୍ରେ ଏକ ପୋଷ୍ଟରେ ଶ୍ରୀ ଜେଟ୍ଲୀ କହିଛନ୍ତି ସରକାର ଭାରତ ବାହାରେ ଥିବା କଳାଧନକୁ ଦେଶକୁ ଫେରାଇ ଆଣିବା ଲକ୍ଷ୍ୟରେ ପ୍ରଥମେ ପଦକ୍ଷେପ ନେଇଥିଲେ ଓ ଯେଉଁମାନେ କଳାଧନ ରଖିଥିଲେ ସେମାନଙ୍କୁ ନିଜ ନିଜର ଅର୍ଥ ଫେରାଇ ଆଣି ଟିକସ ଦେବାପାଇଁ କହିଥିଲେ ଭାରତରେ ଅଧିକ କାରବାର ନଗଦ ଅର୍ଥରେ ହୋଇଥିବା ଦୃଷ୍ଟିରୁ ବିମୁଦ୍ରାୟନ ସେହି ଲୋକମାନଙ୍କୁ ସେମାନଙ୍କର ନଗଦ ଅର୍ଥ ବ୍ୟାଙ୍କ୍ରେ ଜମା କରିବାକୁ ବାଧ୍ୟ କରିଥିଲା ଇତିମଧ୍ୟରେ ପ୍ରର୍ବତନ ପ୍ରଧାନମନ୍ତ୍ରୀ ଡକ୍କର ମନମୋହନ ସିଂ କହିଛନ୍ତି ବିମୁଦ୍ରାୟନ ସବୁ ବୟସ ଧର୍ମ କାତି ପେସା ଓ ବର୍ଗର ଲୋକଙ୍କୁ କ୍ଷତିଗ୍ରସ୍ତ କରିଥିଲା ଏକ ବିବୃତ୍ତିରେ ସେ କହିଛନ୍ତି ଭାରତୀୟ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ବିବେଚିତ ହେଉଥିବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ଏବେବି ବିମୁଦ୍ରାୟନର ପ୍ରଭାବରୁ ମୁକ୍ତ ହୋଇ ନାହିଁ ନିଯୁକ୍ତି ଓ ଅର୍ଥନୀତି ଉପରେ ଏହାର ସିଧା ପ୍ରଭାବ ମଧ୍ୟ ପଡ଼ିଥିଲା

ଏନ୍ଜିଓ ସମନ୍ୟ ରକ୍ଷାକାରୀ କମିଟିର ପ୍ରତିନିଧିମାନେ ରାଜ୍ୟର ପ୍ରମୁଖ ସଚିବ ଲାଲ୍ନୁନ୍ମାଓ୍ବିଆ ଚୁଆଉଙ୍ଗୋଙ୍କୁ ବହିଷ୍କାର କରିବା ସହିତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ବି ଶଶାଙ୍କଙ୍କୁ ହଟେଇବା ଦାବିରେ ବିକ୍ଷୋଭ ଚଳେଇଥିଲେ ଖବରରୁ ଜଣାପଡ଼ିଛି ଗତକାଲି ସନ୍ଧ୍ୟାରେ ସାମୟିକ ଭାବେ ଧର୍ମଘଟ ପ୍ରତ୍ୟାହାର କରାଯାଇଥିଲା

କମିଶନ୍ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି କମିଶନ୍ ର ସଦସ୍ୟମାନଙ୍କ ସହ କଥାବାର୍ତ୍ତା ପରେ ଏନ୍ଜିଓ ସମନ୍ୱୟ ରକ୍ଷାକାରୀ କମିଟିଦ୍ୱାରା ଗୃହୀତ ପ୍ରସ୍ତାବକୁ ନିର୍ବାଚନ କମିଶନ୍ ପ୍ରାୟ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ କୋଲାସିବ୍ କିଲ୍ଲାରେ ବିକ୍ଷୋଭ ସମୟରେ ହୋଇଥିବା ହିଂସାର ନିନ୍ଦା କରିଛନ୍ତି

ଆର୍ବିଆଇ ଭିଭିମି ସୃଷ୍ଟି ପାଇଁ ବାହ୍ୟ ବାଣିଜ୍ୟିକ ଋଣ ଇସିବି ସଂଗ୍ରହ ନୀତିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ କୋହଳ କରିଛନ୍ତି

ଏ କ୍ଷେତ୍ରରେ ଥିବା ଆଉ କିଛି କଠୋର ବ୍ୟବସ୍ଥାକୁ ମଧ୍ୟ ଅଧିକ ସରଳ କରାଯାଇଛି ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ୍ କରିବାପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି ସେ କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ଭାରତ ବଡ଼ ଧରଣର ପ୍ରଗତି ହାସଲ କରିଛି ଉତ୍ତରାଖଣ୍ଡର ଦୁର୍ଗମ ସୀମାନ୍ତ ଘାଟି ହର୍ସିଲ୍ଠାରେ ଗତକାଲି ସେନାବାହିନୀ ଓ ଭାରତ ତିବତ୍ ସୀମା ପୁଲିସ୍ ବାହିନୀ ସହ ଦୀପାବଳି ଉତ୍ସବ ପାଳନ କରିସାରି ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି ଏହା କହିଛନ୍ତି ଅବସରପ୍ରାପ୍ତ ସୈନିକମାନଙ୍କପାଇଁ 'ଗୋଟଏ ପାହ୍ୟା ଗୋଟିଏ ପେନ୍ସନ୍' ସମେତ ଅନେକ କଲ୍ୟାଣମଳକ ପଦକ୍ଷେପ ନିଆଯାଉଥିବା ବିଷୟରେ ପ୍ରଧାନମନ୍ତ୍ରୀ ସ୍ଟଚନା ଦେଇଛନ୍ତି ଦେଶର ନିରାପଭାକୁ ନିି୍ଣିତ କରିବା ଏବଂ ଲୋକମାନଙ୍କୁ ନିର୍ଭୟରେ ବସବାସ କରିବାଲାଗି ସେନାବାହିନୀର ଅବଦାନକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି

ନିଜର ଦକ୍ଷତାପାଇଁ ଭାରତୀୟ ସେନାବାହିନୀ ବିଶ୍ୱସ୍ତରରେ କଭଳି ପ୍ରଶଂସା ଭାଜନ ହୋଇପାରିଛି ତାହା ଉଲ୍ଲେଖ କରିବାକୁ ଯାଇ ଶ୍ରୀ ମୋଦି କହିଛନ୍ତି କାତିସଂଘ ଶାନ୍ତିରକ୍ଷୀ ବାହିନୀରେ ଭାରତୀୟ ଯବାନମାନଙ୍କର କାର୍ଯ୍ୟକୁ ସାରା ବିଶ୍ୱ ସବୁବେଳେ ପ୍ରଶଂସା କରିଆସିଛି ପିଏମ୍ ଆଡ଼୍ୱନି ବିଜେପିର ବୟୋଜ୍ୟେଷ ନେତା ଲାଲ୍କ୍ରିଷ୍ଣ ଆଡ଼ୱାନିଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ଆଡ଼୍ୱାନି ମନ୍ତ୍ରୀ ଥିଲାବେଳେ ଜନହିତକର ନୀତି ଓ ଭବିଷ୍ୟତ୍କୁ ଦୃଷ୍ଟିରେ ରଖି ନିଷ୍କଭି ନେବାର ତାଙ୍କର ଭୂମିକା ଅତ୍ୟନ୍ତ ମହତ୍ତ୍ପୂର୍ଣ୍ଣ ଥିଲା ଆଡ଼୍ୱାନିଙ୍କ ବିଜ୍ଞତାକୁ ସବୁ ରାଜନୈତିକ ଦଳଗୁଡ଼ିକ ପ୍ରଶଂସା କରୁଛନ୍ତି

ଇସି ଓଡ଼ିଶା ଛତିଶଗଡ଼ ବିଧାନସଭା ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଇବାପାଇଁ ଛତିଶଗଡ଼ ସହ ସୀମାକୁ ବନ୍ଦ୍ କରିଦେବା ସକାଶେ ନିର୍ବାଚନ କମିଶନ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଛନ୍ତି

ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ନୂଆପଡ଼ା ନବରଙ୍ଗପୁର ମାଲକାନଗିରି କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ମାଓବାଦୀମାନଙ୍କ ଆତଯାତ ଏବଂ ମଦ ନଗଦ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ସହ ଯିବାଆସିବା କରୁଥିବା ବ୍ୟକ୍ତିମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି ଏସ୍ଏଲ୍ ପଲିଟିକ୍ସ୍ ଶ୍ରୀଲଙ୍କାରେ କେଉଁ ପକ୍ଷ ପାର୍ଲାମେଣ୍ଟରେ ସଂଖ୍ୟାଗରିଷତା ସାବ୍ୟସ୍ତ କରିବ ସେ ସଂକ୍ରାନ୍ତରେ ଅନିର୍ଜିତତା ଜାରି ରହିଥିବାବେଳେ ଆଜି କିଛି ନ୍ତଆ ମନ୍ତ୍ରୀ ଶପଥ ନେଇଛନ୍ତି

ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ସେମାନଙ୍କୁ ଶପଥ ପାଠ କରାଇଛନ୍ତି

ପାର୍ଲାମେଷ୍ଟର ମୁଲତବୀ ସମୟ ଶେଷ ହେବା ପରେ ଆସନ୍ତା ବୁଧବାର ଦିନ ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବ ତେବେ ସେହିଦିନ ଆସ୍ଥାସ୍ଟଚକ ଭୋଟ୍ ଲୋଡ଼ାଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇ ନାହିଁ ଜଣେ ମନ୍ତ୍ରୀ କହିଛନ୍ତି ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ କାର୍ଯ୍ୟସ୍ଚୀ ରହିଛି ସଂଖ୍ୟାଗରିଷତାର ପ୍ରମାଣ ଦେବାକୁ ଆଉ ଏକ ଦିନ ରଖାଯିବ ଏହା ବାଚସ୍କତିଙ୍କ ମତକୁ ବିରୋଧ କରୁଛି ଅଧିବେଶନର ପ୍ରଥମ ଦିନ ଆସ୍ଥାସ୍ଟଚକ ଭୋଟ୍ ଲୋଡ଼ା ଯିବାକୁ ବାଚସ୍କତି ଚାହୁଁଥିଲେ ଏମ୍ପି ନୋମିନେସନ୍ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସକାଶେ ଆସନ୍ତାକାଲି ହେଉଛି ଶେଷ ଦିନ

କେତେକ ଗ୍ରରତ୍ୱପୂର୍ଣ୍ଣ ଆସନପାଇଁ ପ୍ରାର୍ଥୀମାନଙ୍କ ଟିକେଟ୍ ଦେବା ସକାଶେ ଦ୍ରଇଟିଯାକ ପାର୍ଟି ନିଜ ନିଜ ଭିତରେ ତନାଘନା ବିଚାର ଆଲୋଚନା ଚଳେଇଛନ୍ତି

କଂଗ୍ରେସର ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ସମ୍ପ୍ରତି କଂଗ୍ରେସରେ ଯୋଗ ଦେଇଥିବା ମଧ୍ୟପ୍ରଦେଶ ମ୍ରଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଶାଳକ ସଞ୍ଜୟ ସିଂଙ୍କୁ ବରସେଉନିରୁ ଟିକେଟ୍ ଦିଆଯାଇଛି

ନିରାପତ୍ତା ବାହିନୀ ସୂତ୍ରରେ କୁହାଯାଇଛି ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବାର ଗୁଇନ୍ଦା ତଥ୍ୟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସଂଘର୍ଷ ବିଷୟରେ ଏପର୍ଯ୍ୟନ୍ତ କୌଣସି ଖବର ମିଳି ନାହିଁ

ରାଜଧାନୀ ହରାରେ ଓ ଦେଶର ପୂର୍ବାଞ୍ଚଳ ସହର ରୁସଫେର ମଧ୍ୟବର୍ତ୍ତୀ ଏକ ସ୍ଥାନରେ ଦୂଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସେହି ଦୂର୍ଘଟଣା ଘଟିଛି ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ଥିବା ପୁଲିସ୍ କହିଛି ଜିୟାଓ୍ବେରେ ସଡ଼କଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଏବଂ ଏହା ଖାଲଖମାରେ ଭର୍ତି ତେଣୁ ସେଠାରେ ସଡ଼କ ଦୁର୍ଘଟଣା ପ୍ରାୟତଃ ନିୟମିତ ଘଟଣା କହିଲେ ଚଳେ

ନବବର୍ଷ ଖୁସି ଆନନ୍ଦ ଓ ସମୃଦ୍ଧି ଆଣିଦେବ ବୋଲି ସେ କାମନା କରିଛନ୍ତି ୟୁଏସ୍ ଇରାନ୍ ଇରାନ୍ର କାହାଜ ଓ ବୀମା କମ୍ପାନୀଗୁଡ଼ିକ ସହ କାରବାରକୁ ଏଡେଇବାପାଇଁ ଆମେରିକା ସମସ୍ତ ବନ୍ଦରକୁ ଚେତାବନୀ ଦେଇଛି ଇରାନ୍ର ଜାହାଜଗୁଡ଼ିକୁ ଆମେରିକା ଭାସମାନ ବୋଟ୍ ବର୍ଷ୍ଣନା କରିଛି